ମିଳିଥିବା ସ୍ଚନା ଅନ୍ଯାୟୀ ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ୟନ ରାକସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକା ଦିଆଯିବ

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏନ୍ଫୋର୍ସ୍ମେଙ୍କ ଟିମ୍ ସପ୍ତସତୀ ମନ୍ଦିର ନିକଟ ଛକଠାର୍ ଦୟା ଓଏଷ କେନାଲ ପର୍ଯ୍ୟନ୍ତ ଥିବା ଜବରଦଖଲ ଉଛେଦ କରିଛି

ଏହି କାର୍ଯ୍ୟକ୍ରମରେ ମନ୍ତୀ ଅଶୋକ ଚନ୍ଦ୍ର ପଶ୍ତା ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସ୍ବଶାନ୍ତ କୁମାର ରାଉତଙ୍ଙ ସମେତ ବିଭିନ୍ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି